ଟିକା ସମ୍ମୂର୍ଣ୍ଣ ସୁରକ୍ଷିତ ଏବଂ ପ୍ରଥମ ପର୍ଯ୍ୟାୟ ପରେ କୌଣସି ହିତାଧିକାରୀଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ

କରୋନା ଓଡ଼ିଶା ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି

ବିଶେଷଭାବରେ ଆକାଶବାଣୀ କଟକର ଆଞ୍ଚଳିକ ସମ୍ଭାଦ ବିଭାଗ ସମ୍ଭାଦ ପରିବେଷଣ ଷେତ୍ରରେ ମାଇଲଖୁଣ୍ଣ ସ୍ତାପନ କରିଛି